ଫଳରେ ପ୍ରଶ୍ନୋଉର କାର୍ଯ୍ୟକ୍ରମ ଏବଂ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିଲା

ନଗର ଉନ୍ନୟନ ମନ୍ତୀ ପ୍ରତାପ କେନା ଆକି ଏହି ସ୍ଚନା ଦେଇଛନ୍ତି ହାଇକୋର୍ଟରେ ଏନେଇ ମାମଲା ବିଚାରାଧୀନ ଥିବାରୁ ବିଏମ୍ସି ଅଞ୍ଚଳରୁ ବର୍ଦ୍ଧିତ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି

ନାମ ପଞ୍ଞୀକରଶ ପରେ ବରିଷ୍ ନାଗରିକମାନଙ୍କ କୋଭିଡ୍ ମାର୍ଗଦର୍ଶିକା ଅନ୍ତଯାୟୀ ଟିକାଦାନ କରାଯାଉଛି

ବିଶେଷକରି ଶିମିଳିପାଳ ସଂରକ୍ଷିତ ଜଙ୍ଙଲରେ ନିଆଁ ଲାଗିବା ଘଟଣା ସାମୁାକୁ ଆସିବା ପରେ କେନ୍ଦ୍ରୀୟ ଟିମ୍ ଏହାର ଅନୁଧ୍ଧାନ କରିଛି